ସମୀକ୍ଷା ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ଜିଲ୍ଲାରେ କୋଭିଡ ନାଇଷ୍ଟିନ ମୁକାବିଲା ନିଆଯାଇଥିବା ପଦକ୍ଷେପ ଓ ରାଜ୍ୟ ବାହାରୁ ଫେରିବାକୁ ଥିବା ଲୋକଙ୍ଙ ପାଇଁ କ୍ୱାରେକ୍କାଇନ୍ ବ୍ୟବସ୍ରା ସମ୍ପର୍କରେ ବିସ୍ତତ ତଥ୍ୟ ପ୍ରଦାନ କରିଥିଲେ

ରାଷ୍ଟ୍ରନିର୍ମାଣରେ ଶ୍ରମିକଙ୍କର ଯୋଗଦାନ ଅତୁଳନୀୟ ତେଶୁ ଶ୍ରମିକମାନଙ୍କ ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଏହି ଦିବସ ପାଳନ କରାଯାଏ

ଫଳରେ ଆକି ସକାଳୁ ବ୍ରିକ୍ରେ ଯାତାୟାତ ନେଇ ସମସ୍ୟା ଦେଖାଦେଇଛି